ଏହି ଟିକାକରଣ କାର୍ଯ୍ୟକ୍ମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ପାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ଏହି ଟିକାକରଣ କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ବିକଶିତ କୋ ୱିନ୍ ଡିକିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଚାଳିତ ହେବ ଯାହାଫଳରେ ଟିକା ଯୋଗାଣ ବିତରଣ ହିତାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସ୍ୱଚନା ମିଳିପାରିବ

ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ଟ ଡୋଜ୍ ପହଞ୍ଚାଯାଇଛି ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇସାରିଥିବା ସୂଚନା ମିଳିଛି ଜନଭାଗିଦାରୀ ଆଧାରରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି

କେନ୍ଦ୍ର ସରକାର ଏବଂ ଆଇସିଏମ୍ଆର୍ ଦେଶରେ ନମୁନା ପରୀକ୍ଷା ଭିଭି଼ମି ବୃଦ୍ଧି କରିଛନ୍ତି

ତୁରନ୍ତ ନମୁନା ପରୀକ୍ଷା ଦ୍ୱାରା ରୋଗୀ ଚିହ୍ନଟ ସହଜ ହେଉଛି ଏବଂ ପ୍ରଭାବଶାଳୀ ଚିକିତ୍ସା ଦ୍ୱାରା କୋଭିଡ୍ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି

ଆମି ଡେ ସେନା ମୁଖ୍ୟ ଜେନେରାଲ୍ ମନୋଚ୍ଚ ମୁକୁନ୍ଦ ନରୱଣେ ଆଜି କହିଛନ୍ତି ଯେ ଗଲୱାନ୍ରେ ଭାରତୀୟ ବୀର ଶୈନିକଙ୍କ ବଳୀଦାନ କେବେ ମଧ୍ୟ ବ୍ୟର୍ଥ ହେବନାହିଁ ଆଜି ନୂଆଦିଲ୍ଲୀରେ ଆୟୋକିତ ସେନା ଦିବସ ସମାରୋହ ଅବସରରେ ଜେନେରାଲ୍ ନରୱଶେ କହିଛନ୍ତି ଯେ ଦେଶର ଉତ୍ତରସୀମାନ୍ତ ଅଞ୍ଚଳରେ ପରିସ୍ଥିତିକୁ ବଦଳାଇବା ପାଇଁ ଷଡ଼ଯନ୍ତ୍ର ଉଦ୍ୟମ କରୁଥିବା ଲୋକଙ୍କୁ ଉଚିତ୍ ଜବାବ ଦିଆଯିବ

ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ସେନାର ଧୈର୍ଯ୍ୟର ପରୀକ୍ଷା ନେବା ପାଇଁ ଦୁଃସାହସ କରାଯିବା ଉଚିତ୍ ନୁହେଁ

ସେ କହିଛନ୍ତି ଯେ ସେନା ଆଧୁନିକିକରଣ ଦିଗରେ ଉଚିତ୍ ପଦକ୍ଷେପ ନିଆଯାଉଛି ଡ୍ରୋନ୍ ସଠିକ୍ ଲକ୍ଷ୍ୟ ଭେଦ କରୁଥିବା ଅସ୍ତ୍ରଶସ୍ତ ଏବଂ କ୍ୱାଷ୍ଟମ୍ କମ୍ପ୍ୟୁଟିଂ ପାଇଁ ଦେଶର ଆଇଆଇଟି ଏବଂ ଅନ୍ୟ ପ୍ରଦ୍ୟୋଗିକି ସଂସ୍ଥାନର ସହାୟତା ନିଆଯାଇଛି

ଦେଶରେ କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ସେନା ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି

ତିନୋଟି କୃଷି ଆଇନ୍ର ବିଭିନ୍ନ ଦିଗ ବିଷୟରେ ପ୍ରତିନିଧିମାନଙ୍କ ସହ ସରକାର ଆଲୋଚନା କରିଛନ୍ତି

ଏହି ପର୍ଯ୍ୟାୟ ଆଲୋଚନା ପରେ କୃଷକ ଆନ୍ଦୋଳନ ଶେଷ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ତିନୋଟି ଆଇନ୍ର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟ ସ୍ଥଗିତାଦେଶ ଲାଗୁ କରିଛନ୍ତି

ତେବେ ଭାରତୀୟ କିଷାନ ସଂଘର ସଭାପତି ଭୂପିନ୍ଦର ସିହ ମାନ ଗତକାଲି କମିଟିରୁ ଓହରି ଯାଇଛନ୍ତି

ଦକ୍ଷତା ବିକାଶ ମନ୍ତ୍ରୀ ଡକୁର ମହେନ୍ଦ୍ରନାଥ ପାଣ୍ଡେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି କୌଶଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କୋଭିଡ୍ ଏବଂ ନବୋନ୍ଦ୍ରେଷ ସଂପର୍କିତ କୌଶଳର ଶୁଭାରମ୍ଭ କରାଯାଇଛି

ପୂର୍ବରୁ ଏହି ଯୋଜନାର ଦୁଇଟି ପର୍ଯ୍ୟାୟରେ ଯେଉଁ ସଫଳତା ଅର୍ଜନ କରାଯାଇଛି ସେ ସଫପର୍କରେ ମଧ୍ୟ ପ୍ରାର୍ଥୀମାନଙ୍କୁ ଶିକ୍ଷା ଦିଆଯିବ ପିଏମ୍ ପ୍ରାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରାରମ୍ଭ ଷ୍ଟାର୍ଟ ଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ'ରେ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଏହି ଦୁଇଦିନିଆ ସମ୍ମିଳନୀ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଶିଜ୍ୟ ବିକାଶ ବିଭାଗ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଛି

ସେହି ଶିଖର ବୈଠକରେ ଭାରତ 'ବିମ୍ଷ୍ଟେକ୍ ଷ୍ଟାର୍ଟ ଅପ୍ ଶିଖର ସମ୍ମିଳନୀ'ର ଆୟୋଜନ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଥିଲା

ଏହା ମଧ୍ୟ ଭାରତ ସରକାରଙ୍କଦ୍ୱାରା ସର୍ବବୃହତ୍ 'ଷ୍ଟାର୍ଟ ଅପ୍ ସମ୍ମିଳନୀ' ହେବ

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଚଳଚ୍ଚିତ୍ର ମହୋତ୍ସବକୁ ଉଦ୍ଘାଟନ କରିବେ କୋଭିଡ୍ ନାଇଣ୍ଟିନ୍ ମହାମାରୀ ଯୋଗୁଁ ଏହାକୁ ହାଇବ୍ରିଡ୍ ଭାବେ ଆୟୋଜନ କରାଯାଉଛି

କ୍ରିକେଟ୍ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବ୍ରିସ୍ବେନ୍ରେ ଚଳିତ ସିଜିନ୍ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ମ୍ୟାଚ୍ ଆରମ୍ଭ ହୋଇଛି